ପ୍ରଥମ ପର୍ଯ୍ୟାୟରେ ଟିକା ନେଇଥିବା ଡାକ୍ତର ସ୍ୱାସ୍ଥ୍ୟକର୍ମୀ ଓ ସଫେଇ କର୍ମଚାରୀ ଆକ୍କ ଦିତୀୟ ଡୋଜ୍ ନେଇଛନ୍ତି

ରାକ୍ୟରେ ଏପର୍ଯ୍ୟନ୍ତ ଟିକାକରଣ ବେଶ୍ ସନ୍ତୋଷଜନକ ଥିବା ସ୍ଚନା ମିଳିଛି

ଯେଭଳି ସବୁ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇପାରିବ ସେ ନେଇ ଦୂଷ୍ଟି ଦେବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲ୍ଲାର ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ପତ୍ର ଲେଖିଛନ୍ତି

ପୂର୍ବଭଳି ସେ ସମସ୍ତ କାର୍ଯ୍ୟ କର୍ବଛନ୍ତି

ଏଥପାଇଁ କେନ୍ଦ୍ର ସରକାର ମଧ୍ଧ ନିଷ୍ବତ୍ତି ନେଇଛନ୍ତି

ବାଇ ଲ'ରେ ଯାହା ନିୟମ ରହିଛି ତାହା ପୁର୍ବର୍ ସଂସଦ ଦ୍ୱାରା ପାଳିତ ନିୟମ ତେଣୁ ଆମ ସମସଙ୍କୁ ସେ ନିୟମକୁ ପାଳନ କରିବା ଦରକାର

ସେ କହିଛନ୍ତି ପ୍ରଧାନମନ୍ତୀ ନରେନ୍ଦ୍ର ମୋଦୀଙ୍କ ସରକାର ସବୁବେଳେ ବିକାଶ ଉପରେ ପ୍ରାଧାନ୍ୟ ଦେଇଥାଏ

ପରବର୍ଭୀ ସମୟରେ ଏହାର ଅବଧି ବଢ଼ାଇ ଦେଇଥିଲେ ଏହାପୂର୍ବରୁ ପଞ୍ଚିକରଣ ସମୟସୀମାକୁ ଏକାଧିକଥର ବୃଦ୍ଧି କରାଯାଇଥିଲା

ଅନ୍ୟ ଦୁଇଜଣ ଚିକିହା ପାଇଁ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି

ପୁଲିସ୍ ଘଟଣାସ୍କୁଳରେ ପହଞି ତଦନ୍ତ ଚଳାଇଛି

ରାତିରେ ବିଶେଷ ଶୀତ ଅନୁଭ୍ରତ ହେଉ ନ ଥିବାବେଳେ ଦିନରେ କିନ୍ତୁ ଖରାର ତାତି ବୃଦ୍ଧି ପାଉଛି ବୋଲି ପାଶିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି